ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକମାନଙ୍କ ପ୍ରତି ଘୋର ଦ୍ୟୁଖ ପ୍ରକାଶ କରିଛନ୍ତି

ଆଜିଠାରୁ ନବରାତ୍ରୀ ପର୍ବ ଆରମ୍ଭ ହୋଇଛି

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କେତେକ ଉପକୃଳବର୍ତ୍ତୀ ଜିଲ୍ଲା ପାଇଁ ଆଜି ଓ ଆସନ୍ତାକାଲି ସକାଶେ ରେଡ୍ ଆଲର୍ଟ କାରି କରାଯାଇଛି ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଏବଂ କାଁ ଭାଁ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି

ବର୍ତ୍ତମାନ କଗତ୍ସିଂହପୁର କେନ୍ଦ୍ରାପଡ଼ା ଖୋର୍ଦ୍ଧା ଗଞ୍ଜାମ ପୁରୀ ଓ ଗଜପତି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଛି ଆସନ୍ତା ଶୁକ୍ରବାରଦିନ ପର୍ଯ୍ୟନ୍ତ ବର୍ଷା କାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କେହି ଯେମିତି ମୃତାହତ ନହୁଅନ୍ତି ସେଥିପାଇଁ ଓଡ଼ିଶା ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଗଜପତି ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାରେ ଆଜିଠାରୁ ସମସ୍ତ ଶିକ୍ଷାନୁଷାନ ବନ୍ଦ କରିଦିଆଯାଇଛି

ସ୍ୱତନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଜେ ଆଣ୍ଡ କେ ପୋଲ୍ସ ଜାମ୍ମୁ ଓ କାଶ୍ମୀରରେ ପୌର ସଂସ୍ଥାଗୁଡ଼ିକ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି

ଆଦର୍ଶ ଆଚରଣବିଧି ଲଙ୍ଘନ କ୍ଷେତ୍ରରେ ତ୍ରରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସବୁ ପପର୍ଯ୍ୟାଗୁଡ଼ିକରେ କଣ୍ଟ୍ରୋଲ୍ରୁମ୍ ଖୋଲାଯାଇଛି ଏବଂ ଲୋକମାନଙ୍କୁ ତୁରନ୍ତ ସୂଚନା ଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ଆମର ସମ୍ଭାଦଦାତା ଜଣାଇଛନ୍ତି ସୁରୁଖୁରୁରେ ଭୋଟ୍ ଗ୍ରହଣ ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଜାତୀୟ ଦୂର୍ବିପାକ ତ୍ୱରିତ ବାହିନୀର ଗୋଟିଏ ଟିମ୍କୁ ଲକ୍ଷ୍ନୌରୁ ହରଚାନ୍ଦପୁର ରେଳଷ୍ଟେସନକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣା ପାଇଁ ଘୋର୍ ଦୁଃଖବ୍ୟକ୍ତ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଉତ୍ତରପ୍ରଦେଶ ସରକାର ରେଳବାଇ ଓ ଏନ୍ଡିଆର୍ଏଫ୍ ଟିମ୍ ଦୁର୍ଘଟଣାସ୍ଥଳୀରେ ସବୁପ୍ରକାର ସହାୟତା ଯୋଗାଉଛନ୍ତି ମୃତକମାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କ ଆଶ୍ର ଆରୋଗ୍ୟ କାମନା କରିଛନ୍ତି

ପିଏମ୍ କାନାଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗ ମଜବୁତ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି

ରାଜନାଥ ଆଇପିଏସ୍ ଲୋକମାନଙ୍କୁ ବିଶ୍ୱସ୍ତରୀୟ ସେବା ପ୍ରଦାନ କରିବା ପାଇଁ ପୁଲିସ୍ ବାହିନୀକୁ ସ୍ୱତନ୍ତଭାବେ ପ୍ରସ୍ତୁତ କରିବା ସକାଶେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆହ୍ୱାନ କଣାଇଛନ୍ତି

ସାଇବର ଅପରାଧୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଏବଂ କାରିଗରୀ ଜ୍ଞାନକୌଶଳ କ୍ଷେତ୍ରରେ ଦ୍ରତ ପରିବର୍ତ୍ତନ ସହ ନିଜକୁ ଖାପଖୁଆଇ ପାରୁଥିବା ଯୁବ ପୁଲିସ୍ ଅଧିକାରୀମାନଙ୍କୁ ପ୍ରଶଂସା କରି ଶ୍ରୀ ସିଂହ କହିଛନ୍ତି ଦେଶ ଏବେ ବିଭିନ୍ନ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେଉଛି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ହାଇଟେକ୍ ଅପରାଧ ସନ୍ତାସବାଦ ଓ ମାଓବାଦ ହିଂସା ଏବେ ବିଭିନ୍ନ ସ୍ତରୀୟ ହୋଇଥିବାରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି କ୍ଷେତ୍ରରେ ବିଭିନ୍ନ ପ୍ରକାର ଚାଲେଞ୍ଜ ଦେଖା ଦେଇଛି ତୂଶମୂଳ ସ୍ତରରେ ପୁଲିସ୍ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଗୁରୁତ୍ୱାରୋପ କରି ଶ୍ରୀ ସିଂହ କହିଛନ୍ତି ସାଧାରଣ ଲୋକମାନଙ୍କ ସହ ନିରନ୍ତର ଯୋଗାଯୋଗ ଓ ଭାବ ଆଦାନ ପ୍ରଦାନ ଜରିଆରେ ପୁଲିସ୍ ବାହିନୀ ସରକାରୀ କାର୍ଯ୍ୟକୁ ସ୍ୱଚାର୍ରରପେ ସମ୍ପାଦନ କରିପାରିବ

ନ୍ତଆଦିଲ୍ଲୀରେ ଆଜି ରାଷ୍ଟ୍ରପତି ରମାନାଥ କୋବିନ୍ଦ ଆକାଉଣ୍ଟସ ଜେନେରାଲ ମାନଙ୍କ ଦୂଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରି ଏହା କହିଛନ୍ତି ସେ କହିଛନ୍ତି ସରକାର ଡିକିଟାଲ ଇଣ୍ଡିଆର ପ୍ରସାର ଦିଗରେ ଅନେକ ଅଗ୍ରଗତି ହାସଲ କରିଛନ୍ତି

ଏସ୍ସି ରାଫେଲ ଫ୍ରାନ୍ସ ସହ ରାଫେଲ ଯୁଦ୍ଧ ବିମାନ କ୍ରୟ ବୁଝାମଣା ସଂକ୍ରାନ୍ତ ନିଷ୍କଭି ଗ୍ରହଣ ପ୍ରକ୍ରିୟାର ବିସ୍ତୃତ ବିବରଣୀ ଏକ ବନ୍ଦ ଲଫାଫାରେ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ତେବେ ବିମାନର ମୂଲ୍ୟ ଓ ଅନ୍ୟାନ୍ୟ ବୈଷୟିକ ବିଷୟ ଉପରେ ତଥ୍ୟ ପାଇବାକୁ ସୁପ୍ରିମକୋର୍ଟ ଇଚ୍ଛୁକ ନୁହଁନ୍ତି ବୋଲି ସ୍ୱଷ୍ଟିକରଣ ଦେଇଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ ଏସ୍କେ ପଲ ଓ କେଏମ୍ କୋଶେଫଙ୍କ ଖଣ୍ଡପୀଠ କହିଛନ୍ତି ଦୁର୍ନୀତି ସଂକ୍ରାନ୍ତରେ ହୋଇଥିବା ଅଭିଯୋଗକୁ ଅଦାଲତ ବିଚାରକୁ ନେଉନାହାନ୍ତି ଆଟର୍ଣ୍ଣି କେନେରାଲ କେକେ ବେଣୁଗୋପାଳ କୋର୍ଟରେ କହିଛନ୍ତି ଜାତୀୟ ନିରାପତ୍ତା ଓ ତତ୍ ସଂକ୍ରାନ୍ତୀୟ ବିଷୟରେ ନ୍ୟାୟିକ ସମୀକ୍ଷା ହୋଇପାରିବ ନାହିଁ ଅଦାଲତଙ୍କ ତତ୍ତ୍ୱାବଧାନରେ ତଦନ୍ତ ବିଷୟ ଲୋଡି ହୋଇଥିବା ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇ ନାହାଁନ୍ତି ପ୍ରଭୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଋଣଗ୍ରସ୍ତ ଏୟାର ଇଣ୍ଡିଆର ଭବିଷ୍ୟତ ନେଇ ଏହାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲାଙ୍କ ସହ ସମୀକ୍ଷା କରିଛନ୍ତି ଏକ ଟ୍ୱିଟ୍ରେ ଶ୍ରୀ ପ୍ରଭୁ କହିଛନ୍ତି ଯେ ଗତକାଲି ବିମାନ ଗମନାଗମନ ବ୍ୟବସ୍ଥା ଉପରେ ସେ ଖରୋଲାଙ୍କ ସହ ବିସ୍ଚୃତ ଆଲୋଚନା କରିଛନ୍ତି ଜାତୀୟ ପରିବହନ ସଂସ୍ଥାର ପୁନଃରୁଦ୍ଧାର ନେଇ ସରକାର କାର୍ଯ୍ୟ କରୁଥିବାବେଳେ ଏହି ଆଲୋଚନା ହୋଇଛି

ନବରାତ୍ର ଆକିଠାରୁ ନବରାତ୍ର ପର୍ବ ଆରମ୍ଭ ହୋଇଛି ଭକ୍ତମାନେ ଆଜି ବଡି ଭୋର୍ରୁ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ନବରାତ୍ରିର ପ୍ରଥମ ଦିନରେ ମା' ଦୁର୍ଗାଙ୍କୁ ଶେଳପୂତ୍ରି ଭାବେ ପୂଜା କରାଯାଇଥାଏ ରାଜଧାନୀ ଦିଲ୍ଲୀରେ ବହୁସଂଖ୍ୟକ ଭକ୍ତ କାଲ୍କାଜୀ ଓ ଝଶ୍ଡେୱାଲାନ୍ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରି ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶକ୍ତିର ଦେବୀ ମା' ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଭରିଦିଅନ୍ତୁ ବୋଲି ଶ୍ରୀ ମୋଦି କାମନା କରିଛନ୍ତି ଟେଲକମ ଦୂରସଞ୍ଚାର ବିଭାଗ ସ୍କଳ୍ପ ଫ୍ରିକ୍ୟୁଏନ୍ୱିରେଞ୍ଜରେ କାର୍ଯ୍ୟ କରୁଥିବା ବ୍ଲୁଟୁଥ୍ ଓ୍ୱେୟାରଲେସ୍ ଚାର୍ଜର ଇଷ୍କରନେଟ୍ ଅଫ୍ ଥିଙ୍ଗ୍ସ ପଦାର୍ଥ ମେଡିକାଲ ଯନ୍ତ୍ରପାତି ଓ ଅନ୍ୟକିଛି ଯନ୍ତ୍ରପାତିକୁ ଲାଇସେନ୍ସ ପରିସରରୁ ବାଦ୍ ଦେଇଛି ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ସେହିସବୁ ଯନ୍ତ୍ରପାତି ସହ କାର୍ଯ୍ୟ କରିବାରେ ଆଉ ଲାଇସେନ୍ୱର ଆପଶ୍ୟକତା ପଡିବ ନାହିଁ ଇଣ୍ଟରନେଟ୍ ବ୍ୟବହାରକୁ ଉତ୍କାହିତ କରିବା ଓ ସହଜରେ ବ୍ୟବସାୟ କାର୍ଯ୍ୟ କରିବାକୁ ପ୍ରୋସାହନ ଦେବା ଏହାର ଲକ୍ଷ୍ୟ ବୋଲି କୁହାଯାଉଛି ହେଲି ରିଜାଇନ୍ ଭାରତୀୟ ବଂଶୋଭବ ଆମେରିକୀୟ ନିକ୍କି ହ୍ୟାଲି କାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ପଦରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ ତାଙ୍କର ଇସ୍ତଫା ବିଷୟ ଘୋଷଣା କରି ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି